ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ ବ୍ରାହ୍କଶ ନିଯୋଗ ସମିତି ଅଭିଯୋଗ କରିଛି

ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚିକସ୍ ଳୟରେ ଭର୍ତି କରାଯାଇଛି ବାରହାଟି ସମୁଦ୍ରକୁଳ ସ୍ୱର୍ଗଦ୍ୱାର ଅଅଳରେ ଲୁଚି ରହିଥିବାରୁ ଲୋକେ ଭୟରେ ଘରୁ ବାହାରକୁ ବାହରୁ ନାହାଁନ୍ତି